ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ରାଜନୈତିକ ଦଳର ନେତାମାନେ ଭୋଟ୍ଦାତାମାନଙ୍କୁ ଆକୃଷ୍ଟ କରିବାପାଇଁ ଜୋର୍ସୋର୍ରେ ଉଦ୍ୟମ ଚଳାଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିକେପି ଓ ଏନ୍ଡିଏର ବରିଷ ନେତାମାନଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ ଶ୍ରୀ ମୋଦି ଦ୍ୱିତୀୟ ଥରପାଇଁ ବାରାଣସୀରୁ ନିର୍ବାଚନ ଲଢୁଛନ୍ତି କଂଗ୍ରେସର ଅଜୟ ରାୟ ଓ ସମାଜବାଦୀ ପାର୍ଟିର ଶାଳିନୀ ଯାଦବ ବାରାଣସୀର୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ଆମର ସମ୍ଘାଦଦାତା ଜଣାଇଛନ୍ତି ଭୋଟଦାତାମାନଙ୍କୁ ଆକୃଷ୍ଟ କରିବାପାଇଁ ଏନ୍ଡିଏ ଓ ମହାମେଣ୍ଟର ତୁଙ୍ଗନେତାମାନେ ଜୋର୍ସୋର୍ରେ ଲାଗିପଡ଼ିଛନ୍ତି

ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଏକ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ପଶୁପାଳନ କର୍ତ୍ତିବା ଲୋକମାନଙ୍କୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡ଼ ଦିଆଯାଇଛି ସେ କହିଛନ୍ତି ସରକାର ଇ ମାର୍କେଟିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ଯାହାଦ୍ୱାରା କୃଷକ ଓ ସ୍ୱୟଂ ସହାୟିକା ଗୋଷୀର ମହିଳାମାନେ ସେମାନଙ୍କର ଉତ୍ପାଦଗୁଡ଼ିକୁ ଅନ୍ଲାଇନ୍ରେ ବିକ୍ରିବଟା କରିପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧୀ ଦଳର ପରିବାରବାଦ ରାଜନୀତି ଦୁର୍ବଳ ହୋଇଛି ଶ୍ରୀ ମୋଦି ଜବଲପ୍ରରଠାରେ ମଧ୍ୟ ଏକ ର୍ୟାଲିରେ ଉଦ୍ବୋଧନ ଦେବେ ରାହୁଲ୍ ର୍ୟାଲି କଂଗ୍ରେସ ସଭାପତି ରାହଲ୍ ଗାନ୍ଧି ଆଜି ବିହାରର ସମସ୍ତିପ୍ରରଠାରେ କଂଗ୍ରେସ ଓ ଆର୍ଜେଡିର ଏକ ମିଳିତ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ଶ୍ରୀ ଗାନ୍ଧି କହିଛନ୍ତି 'ନ୍ୟାୟ' ଯୋଜନା ପାଇଁ କେହି ଗୋଟିଏ ହେଲେ ପଇସା ଦେବେ ନାହିଁ 'ନ୍ୟାୟ' ଯୋଜନା ପାଇଁ ଅର୍ଥ କେତେକ ବ୍ୟବସାୟୀଙ୍କ ଦ୍ୱାରା ଲୁଟ୍ କରାଯାଇଥିବା ପାଣ୍ଠିରୁ ଆସିବ ପାଟନା ଯାଉଥିବା ବାଟରେ ଇଞ୍ଜିନ୍ରେ ତ୍ରଟି ପରିଲକ୍ଷିତ ହେବାରୁ ପ୍ରଥମେ ତାଙ୍କ ବ୍ୟୋମଯାନ ଦିଲ୍ଲୀକୁ ଫେରିଆସିଥିଲା ଶ୍ରୀ ଗାନ୍ଧି କହିଛନ୍ତି ଲୋକସଭା ନିର୍ବାଚନ ହେଉଛି ସମ୍ଭିଧାନ ଓ ଦେଶକୁ ରକ୍ଷା କରିବା ଏଣୁ ସମସ୍ତ ନାଗରିକ ନିଜ ନିଜର ବିବେକ ଅନୁଯାୟୀ ଭୋଟ୍ ଦିଅନ୍ତୁ

ପାର୍ଟି ନେତା ରାଜୀବ୍ ଶୁକ୍ଳା ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ବିଜେପିର ମନୋବଳ ହ୍ରାସ ପାଇଛି

କଙ୍ଗ ଇସି କେଜରିଓ୍ପାଲ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍ ସାମ୍ପ୍ରଦାୟିକ ଭାଷଣ ଦେଇଥିବା କଂଗ୍ରେସ ଆଜି ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ଦିଲ୍ଲୀ କଂଗ୍ରେସ ଶାଖାର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ୍ କରି ଆଦର୍ଶ ଆଚରଣ ବିଧି ଲଙ୍ଘନ କରିଥିବା ଅଭିଯୋଗରେ କେଜରିୱାଲ୍ଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି ବର୍ତ୍ତମାନ ସମୟରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ଉଚିତ କି ନୁହେଁ ତାହା ହେଉଛି ମୁଖ୍ୟ ବିଷୟ ଏବଂ ନିର୍ବାଚନ କମିଶନ୍ ଏ ସଂକ୍ରାନ୍ତରେ ନିଷ୍କଭି ନେଇସାରିଥିବବାରୁ ଏଥିରେ କୋର୍ଟ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ଚଳଚ୍ଚିତ୍ରର ନିର୍ମାତାମାନଙ୍କ ଓକିଲ କୋର୍ଟରେ କହିଥିଲେ ଯେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼ ଚଳଚ୍ଚିତ୍ରର ମୁକ୍ତିଲାଭ ପାଇଁ ଦେଇଥିବା ଅନୁମତିକୁ ନିର୍ବାଚନ କମିଶନ୍ଙ୍କ ନିର୍ଦ୍ଦେଶ ଲଙ୍ଘନ କରୁଛି ପୂର୍ବରୁ ସୁପ୍ରିମ୍କୋର୍ଟ ଚଳଚ୍ଚିତ୍ର ନିର୍ମାତାଙ୍କ ଆବେଦନର ଶୁଣାଶି କରି ଚଳଚ୍ଚିତ୍ରକୁ ଦେଖିବା ପରେ ଏହାର ମୁକ୍ତିଲାଭ ଉପରେ ଲାଗୁ କରାଯାଇଥିବା ନିଷେଧାଜ୍ଞାର ପୁନର୍ବିଚାର କରିବାକୁ ନିର୍ବାଚନ କମିଶନ୍ଙ୍କୁ କହିଥିଲେ

ଗତମାସରେ ନିରବ ମୋଦିଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଲଶ୍ଡନ୍ର ଏକ କେଲ୍ରେ ରଖାଯାଇଛି ଜେଲ୍ ଭିତରୁ ଭିଡିଓ ଲିଙ୍କ୍ ମାଧ୍ୟମରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ସେ ହାଜର ହୋଇଥିଲେ

ତା'ପରେ ପୂର୍ଷାଙ୍ଗ ମାମଲା ପରିଚାଳନା ଶୁଣାଣି ହେବ ଏବଂ ସେତେବେଳେ ନିରବ ମୋଦି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବେ

ଉଭୟ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଠକେଇରେ ଅଭିଯୁକ୍ତ ଅଛନ୍ତି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଗାଡ଼ିଗୁଡ଼ିକୁ କବତ କରାଯାଇଥିଲା ମେଟାଲ୍ ସ୍କ୍ରାପ୍ ଟ୍ରେଡ୍ କର୍ପୋରେସନ୍ ଲିମିଟେଡ୍ ଜରିଆରେ ସେହି ଗାଡ଼ିଗୁଡ଼ିକୁ ନିଲାମ କରାଯାଇଛି ଏସ୍ସି ଆର୍ବିଆଇ ଆଇନ ଅନୁଯାୟୀ ଛାଡ଼ କରାଯାଇ ନ ଥିଲେ ସ୍ନଚନା ଜାଣିବା ଅଧିକାର ଆଇନ ଅଧୀନରେ ବ୍ୟାଙ୍କ୍ଗୁଡ଼ିକର ବାର୍ଷିକ ସମୀକ୍ଷା ରିପୋର୍ଟ ସମ୍ପର୍କିତ ସୂଚନା ପ୍ରକାଶ କରିବାକୁ ସୁପ୍ରିମ୍କୋର୍ଟ ରିଜର୍ଭ ବ୍ୟାଙ୍କ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ଏନ୍ ନାଗେଶ୍ୱର ରାୟଙ୍କ ଖଣ୍ଡପୀଠ ଆର୍ଟିଆଇ ଅଧୀନରେ ସ୍ନଚନା ପ୍ରକାଶ କରିବାପାଇଁ ନୀତି ସଂଶୋଧନ ସକାଶେ ରିଜର୍ଭ ବ୍ୟାଙ୍କ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆର୍ଟିଆଇ ଅଧୀନରେ ସୂଚନା ଦେଇ ନ ଥିବାରୁ ରିଜର୍ଭ ବ୍ୟାଙ୍କ ବିରୋଧରେ ଅବମାନନା ମୋକଦ୍ଦମାକୁ ସୁପ୍ରିମ୍କୋର୍ଟ ଗ୍ରହଣ କରି ନ ଥିଲେ ମଧ୍ୟ ଆର୍ଟିଆଇ ଅଧୀନରେ ବ୍ୟବସ୍ଥାଗୁଡ଼ିକୁ ପ୍ରକ୍ରିୟା ପୂରଣ କରିବାପାଇଁ ରିଜର୍ଭ ବ୍ୟାଙ୍କ୍କୁ ଶେଷ ସୁଯୋଗ ଦିଆଯାଇଥିବା କୋର୍ଟ କହିଛନ୍ତି ପରବର୍ତ୍ତୀ ଲଙ୍ଘନ ଗୁରୁତର ବିବେଚନ କରାଯିବ ବୋଲି କୋର୍ଟ ରିଜର୍ଭ ବ୍ୟାଙ୍କକୁ ଚେତାବନୀ ଦେଇଛନ୍ତି ଆର୍ଟିଆଇ ଅଧୀନରେ ସୂଚନା ପ୍ରଦାନ କରି ନ ଥିବାରୁ ସୁପ୍ରିମ୍କୋର୍ଟ ରିଜର୍ଭ ବ୍ୟାଙ୍କକୁ ଗତ ଜାନୁୟାରୀ ମାସରେ ଅବମାନନା ନୋଟିସ୍ ଜାରି କରିଥିଲେ

ଆସନ୍ତା ମଙ୍ଗଳବାର ଦିନ ସ୍ୱରଟ୍ର ସେସନ୍ସ୍ ଅଦାଲତ ଦଣ୍ଡପ୍ରଦାନ କରିବେ

ଆଶାରାମ ବାପ୍ର ଏକ ବଳାକ୍କାର ମାମଲାରେ ଯୋଧପୁର ଅଦାଲତଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଏବେ ଆଜୀବନ କାରାଦଣ୍ଡ ଭୋଗ୍ରଛନ୍ତି ଆଇପିଆର୍ ଡେ ଅନ୍ତର୍ଜାତିକ ବୌଦ୍ଧିକ ସମ୍ପର୍ତ୍ତି ଦିବସ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ବୁଦ୍ଧି ଉଭାବନ ସାହିତ୍ୟ ଓ କଳାକୃତି ସଙ୍କେତ ନାମ ଓ ବ୍ୟାବସାୟିକ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଚିତ୍ରର ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଉଛି ପ୍ୟାଟେଣ୍ଟ ଟ୍ରେଡ୍ମାର୍କ ଓ କପିରାଇଟ୍ ଆଦି ବୌଦ୍ଧିକ ସମ୍ପତ୍ତି ବିଷୟରେ ସଚେତନତା ସ୍ହିଷ୍ଟି ଲାଗି ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି

ବକ୍ସିଂ ବ୍ୟାଙ୍କକ୍ଠାରେ ଚାଲିଥିବା ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ଗୋଟିଏ ସ୍ୱର୍ଷ୍ଣ ଓ ଗୋଟିଏ ରୌପ୍ୟପଦକ ଜିତିଛି

ଅମିତ୍ କୋରିଆର କିମ୍ ଇନ୍କ୍ୟୁ କୋରିଆଙ୍କୁ ହରାଇଛନ୍ତି

ବ୍ୟାଡ୍ମିଣ୍ଟନ୍ ସାଇନା ନେହୱାଲ୍ ପିଭି ସିନ୍ଧୁ ଓ ସମୀର ବର୍ମା ଏସିଆ ଚାମ୍ପିୟନ୍ସିପ୍ ବ୍ୟାଡ୍ମିକ୍ଷନ ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ହାରିଯାଇ ଟ୍ରର୍ଣ୍ଣାମେଣ୍ଟ୍ରର ବାଦ୍ ପଡ଼ିଛନ୍ତି ମହିଳା ସିଙ୍ଗଲ୍ସ୍ରେ ସାଇନା ଜାପାନ୍ର ଅକାନେ ୟାମାଗୁଚିଙ୍କଠାରୁ ହାରିଯାଇଥିଲାବେଳେ ପିଭି ସିନ୍ଧ୍ର ଚୀନ୍ର କାଇ ୟାନିୟାନ୍ଙ୍କଠାରୁ ହାରିଯାଇଛନ୍ତି

ଶୁଟିଂ ଇଣ୍ଡିଆ ବେକିଂରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକଚାଳନା ପ୍ରତିଯୋଗିତାରେ ଦିବ୍ୟାଂଶ ସିଂ ପନ୍ୱାର୍ ରୌପ୍ୟ ପଦକ କିତି ଦେଶର ଚତୁର୍ଥ ଅଲମ୍ପିକ୍ କୋଟା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି